ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା

ଘର ତଥା ସାହିର ମୁରବୀମାନେ ସ୍ୱତଃସ୍ୱର୍ଉଭାବେ ଆଗେଇ ଆସି ଏ ଦିଗରେ ଉଦ୍ୟମ କରିବାକୁ ସେ ଆହ୍ବାନ କରିଛନ୍ତି

ଆଜି ବାଚସ୍ୱତି ସ୍ପର୍ଯ୍ୟନାରାୟଶ ପାତ୍ରଙ୍କ ଅଧ୍ଘକ୍ଷତାରେ ଅନୁଷିତ ଏକ ବୈଠକରେ ଏହି ନିଷ୍ବଉ ନିଆଯାଇଛି

ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ କେବଳ ସେହିମାନଙ୍କୁ ହିଁ ଅଧିବେଶନରେ ଭାଗ ନେବାପାଇଁ ଅନୁମତି ଦିଆଯିବ

କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି ଗତ କିଛିଦିନ ହେବ ସେ ଚିକିହିତ ହେଉଥିଲେ ତାଙ୍କ ବିୟୋଗରେ ସାଧାରଣରେ ଶୋକର ଛାୟା ଖେଳିଯାଇଛି

ସ୍ୱର୍ଗତ ସ୍ୱାଇଁଙ୍କୁ ମୁଖ୍ୟମନ୍ତୀ ଜଣେ ଉସର୍ଗୀକୃତ ସଙ୍ଗଠକ ଭାବରେ ବର୍ଷ୍ନା କରିଛନ୍ତି

ଶୋକସନ୍ତପ୍ତ ପରିବାର ପ୍ରତି ମୁଖ୍ୟମନ୍ତୀ ଗଭୀର ସମବେଦନା ଜଣାଇଛନ୍ତି

ଏହାଦ୍ୱାରା ଭାରତ ମହାକାଶକୁ ଖୁବ୍ କମ୍ ଖର୍ଚ୍ଚରେ ଉପଗ୍ରହ ପଠାଇପାରିବ

ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସ୍ରଚନା ଦିଆଯାଇଛି

ପୂର୍ବରୁ ସେ ସୁନ୍ଦରଗଡ଼ ଏସ୍ପି ଭାବେ କାର୍ଯ୍ୟ କରୁଥିଲେ

ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ବେଳାଭୂମିରେ ହଜାର ହଜାର ସଂଖ୍ୟକ ଲୋକ ପହଞ୍ଚବାରେ ଲାଗିଛନ୍ତି

ପର୍ଯ୍ୟଟନ ଶିକ୍କ ଉପରେ ନିର୍ଭରଶୀଳ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୂଢ କରିବାପାଇଁ କିଲ୍ଲୁ ପ୍ରଶାସନ ପକ୍ଷରୁ ଏହି ନିଷ୍ବଉି ନିଆଯାଇଛି